ଆର୍ଥିକ ସବ୍ସିଡ୍ ପ୍ରଦାନ କରିବେ

ଏଗୁଡ଼ିକ ମଧରେ ବେଦାନ୍ତର ତିନୋଟି ଏବଂ ହିି୍ତାଲ୍କୋ ନାଲ୍କୋ ଓ ଚିରିପାଲ ପଲ୍ଲୀର ଗୋଟିଏ ଲେଖାଏଁ ପ୍ରକ୍ସ ଅନ୍ତର୍ଭୁକ୍କ

ରାକ୍ୟରେ ବେକାର ସମସ୍ୟା ଦ୍ର କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା କିନ୍ତୁ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇ ରାଜ୍ୟ ସରକାର ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି

ଏ ସଂପର୍କରେ ସ୍ବଚନା ଦେଇ ମହାସଂଘର ସଭାପତି ସନ୍ତୋଷ ଶତପଥୀ କହିଛନ୍ତି ଯେ ସଂଘର ତିନୋଟି ଦାବି ମଧ୍ଧରୁ ଦୁଇଟି ପ୍ରରଣ ହୋଇସାରିଛି

ଦୀପାବଳିରେ ରାତି ଆଠଟାରୁ ଦଶଟା ମଧରେ ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରାଯାଇଛି ଏହାର ଖିଲାପ ହେଲେ ସଂପୂକ୍ତ ଅଞ୍ଞଳର ଥାନା ଅଧିକାରୀ ଦାୟୀ ହେବେ

ରାଜ୍ୟ ପ୍ରଦୃଷଣ ନିୟନ୍ତଣ ବୋର୍ଡ ବାୟ ପ୍ରଦ୍ଷଣକୁ ମାପି ରିପୋର୍ଟ ପ୍ରଦାନ କରିବେ

ଏ ନେଇ ସଂପୂକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶାବଳୀ କାରି କରାଯାଇଛି ମାଓ ବିରୋଧୀ ପୋଷ୍ଟର ଛତିଶଗଡ଼ର ଦନ୍ତେଓ୍ୱାଡ଼ାରେ ଗଣମାଧ୍ୟମ ପ୍ରତିନିଧିଙ୍ ହତ୍ୟାକୁ ବିରୋଧ କରି ମାଲକାନଗିରି କିଲ୍ଲାର ଚିତ୍ରକୋଷା ଥାନା ଅନ୍ତର୍ଗତ ଏଲ୍କାନୋରରେ ମାଓବାଦୀ ବିରୋଧୀଙ୍କ ତରଫରୁ ପୋଷ୍ଟର ଲଗାଯାଇଛି ଗତକାଲି ଲାଗିଥିବା ଏହି ପୋଷ୍ଟରରେ ହତ୍ୟା ଘଟଶାକୁ ଦୃଢ଼ ନିନ୍ଦା କରାଯାଇଛି ଜାଶିଶୁଣି ଗଶମାଧ୍ଧମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଛି ବୋଲି ଏହି ପୋଷରରେ ଉଲ୍କୁଖ କରାଯାଇଛି ଗଣମାଧ୍ଧମ ପ୍ରତିନିଧିଙ୍କ ଉପରେ ମାଓବାଦୀଙ୍କ ଏଭଳି ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି ଏହି ପୋଷ୍ଟରରେ କୃହାଯାଇଛି